ଗତକାଲି କଟକର ଇଣ୍ଡୋର ଷ୍ଟାଡିୟମ୍ଠାରେ ଦୈନିକ ସମ୍ୟାଦପତ୍ର ସମାଜର ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ନାଇଡୁ ଏହା କହିଛନ୍ତି

ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ଜୟପୁର ସ୍ଥିତ ରାଜଭବନରେ ଆୟୋଜିତ ଏକ ଉହବରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି

ମଙ୍ଗୋଲିଆର ରାଷ୍ଟ୍ରପତିଙ୍କ ଗତ ସେପ୍ଟେମ୍ୟର ମାସରେ ଭାରତ ଗସ୍ତ ପରେ ଭାରତର ଉଚ୍ଚ ସରକାରୀ ଅଧିକାରୀ ମାନଙ୍କର ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଣଳି ସହ କେନ୍ଦ୍ରମନ୍ତୀ ଶ୍ରୀ ପ୍ରଧାନ ମଙ୍ଗୋଲିଆ ଗସ୍ତରେ ଯାଉଛନ୍ତି ଆଧାର ଲିଙ୍କ୍ ଆଧାର ସଂଯୋଗ ନ ହେଲେ ଏଶିକି ଚାଷୀଙ୍କୁ ମିଳିବନି ଶସ୍ୟ ରଣ

ଅନ୍ୟ ପକ୍ଷରେ ଚାଷୀମାନଙ୍କର ଆଧାର ବୈଧ କରିବାକୁ ସମବାୟ ସମିତିର ରେଜିଷ୍ଟାର ଏ ନେଇ ଏକ ଚିଠି ଲେଖିଛନ୍ତି

ଭୁବନେଶ୍ୱରରୁ ଗୁଜରାଟର କୌଣସି ସହରକୁ ଏହା ହେବ ପ୍ରଥମ ବିମାନ ସେବା ରବିବାର ବ୍ୟତୀତ ଅନ୍ୟ ସବୁ ଦିନ ଦୁଇ ସହର ମଧ୍ଧରେ ଇଣ୍ଡିଗୋ ଏୟାର ଲାଇନ୍ବର ବିମାନ ଉଡ଼ାଶ କରିବ